ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପିଲାମାନଙ୍କ ମଧ୍ୟରେ ଗାଣିତିକ ଚିନ୍ତନ ଓ ବୈଜ୍ଞାନିକ ମନୋଭାବର ବିକାଶ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆଖପାଖର ପରିବେଶ ସମ୍ପର୍କିତ ଜ୍ଞାନ ପ୍ରଦାନ କରିବା ଶିକ୍ଷାର ଲକ୍ଷ୍ୟ ହେବା ଉଚିତ୍ ଏହାଦ୍ୱାରା ଛାତ୍ରଛାତ୍ରୀମାନେ ବାସ୍ତବ ଞ୍ଜାନ ଆହରଣ କରିପାରିବେ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ଦେଶରେ ଉତ୍ତମ ଶିକ୍ଷକମାନଙ୍କର ଆବଶ୍ୟକତା ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ସହଜ ଓ ସର୍ଜନାତ୍ମକ ଶିକ୍ଷା ପଦ୍ଧତି ବିକଶିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ଏହି ଅବସରରେ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ତାଙ୍କ ଉଦ୍ବୋଧନରେ କହିଛନ୍ତି ଯେ ନୃତନ ଶିକ୍ଷାନୀତିରେ ଛାତ୍ରଛାତ୍ରୀମାନଙ୍କର ବିଜ୍ଞାନଭିତ୍ତିକ ଚିନ୍ତାଧାରା ସହିତ ସାମଗ୍ରୀକ ବିକାଶ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି ଏହାଦ୍ୱାରା ପିଲାମାନଙ୍କର ବୌଦ୍ଧିକ ବିକାଶ ହୋଇପାରିବ ଶ୍ରୀ ନିଶଙ୍କ କହିଛନ୍ତି ଆମର ଛାତ୍ରଛାତ୍ରୀମାନଙ୍କୁ ପ୍ରକୃତଭାବେ ବିକଶିତ କରାଗଲେ ସେମାନେ ବିଶ୍ୱର ଯେକୌଣସି ଉଚ୍ଚତର ଶିକ୍ଷା ବ୍ୟବସ୍ଥାରେ ସାମିଲ ହୋଇ ପାରିବେ

ମନ୍ତ୍ରଣାଳୟ କହିଛି ମାସେ ଭିତରେ ଦେଶରେ ଆରୋଗ୍ୟ ଲୋକଙ୍କ ସଂଖ୍ୟାରେ ତିନିଗୁଣାରୁ ଅଧିକ ବୃଦ୍ଧି ଘଟିଛି

ସେହି ରାଜ୍ୟଗୁଡ଼ିକ ମଧ୍ୟରେ ବିହାର ତାମିଲନାଡୁ ଦିଲ୍ଲୀ ପଶ୍ଚିମବଙ୍ଗ ରାଜସ୍ଥାନ ଓ ଗୁଜରାତ ରହିଛି ମନ୍ତ୍ରଣାଳୟ କହିଛି ସଂକ୍ରମିତମାନଙ୍କର ଆଗୁଆ ଚିହ୍ନଟ ଓ ତୁରନ୍ତ ତଥା ଫଳପ୍ଦ ଚିକିତ୍ସା ଏବଂ ଆଇସିୟୁରେ କାର୍ଯ୍ୟରତ ଡାକ୍ତରମାନଙ୍କର ଉଦ୍ୟମ ଯୋଗୁଁ ଦେଶରେ ମୋଟ୍ ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବିଭିନ୍ନ ରାଜ୍ୟରେ ଆରୋଗ୍ୟ ହାର ବୃଦ୍ଧି ପାଉଥିବାର ଖବରମାନ ମିଳୁଥିବା ବିଷୟରେ ମନ୍ତ୍ରଣାଳୟ କ୍ଷଶାଇଛି

ନମୁନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିତ୍ସା ରଣକୌଶଳ ଗ୍ରହଣ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇଛି

ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ କୋବିଡ୍ ମୃତ୍ୟୁହାର ମଧ୍ୟ ଯଥେଷ୍ଟ କମ୍ ରହିଛି

ରୁଷ୍ର ମସ୍କୋରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ ବୈଠକ ଅବସରରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଓ ତାଙ୍କର ଚୀନ୍ ପ୍ରତିପକ୍ଷ ୱାଙ୍ଗ୍ ଇ ହେଲ୍ଙ୍କ ମଧ୍ୟରେ କଥାବାର୍ତ୍ତା ସମୟରେ ଉଭୟ ସୀମା ବିବାଦର ଆପୋଷ ସମାଧାନ ପାଇଁ ସମ୍ମତି ପ୍ରକାଶ କରିଛନ୍ତି ସୂଚନାଯୋଗ୍ୟ ଏଲ୍ଏସିର ପ୍ୟାଙ୍ଗଙ୍ଗ ହ୍ରଦ ନିକଟରେ ଚୀନ୍ ସେନାର ବାରମ୍ଭାର ଅନୁପ୍ରବେଶ ଉଦ୍ୟମକୁ ନେଇ ଦୁଇଦେଶ ସେନାଙ୍କ ମଧ୍ୟରେ ସଂଘର୍ଷ ହୋଇଛି

ଭାରତ ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ କଥାବାର୍ତ୍ତା ପୂର୍ବରୁ ଉଭୟ ରୁଷ୍ ବୈଦେଶିକ ମନ୍ତ୍ରୀଙ୍କ ସହିତ ତ୍ରିପାକ୍ଷିକ ବୈଠକରେ ସାମିଲ ହୋଇଥିଲେ ଗତକାଲିର ବୈଠକରେ ଦୁଇଦେଶ ମଧ୍ୟରେ ସୀମା ବିବାଦର ସମାଧାନ ଦିଗରେ କେତେଗୁଡ଼ିଏ ପଦକ୍ଷେପ ନିଆଯିବା ଉପରେ ସହମତି ପ୍ରକାଶ ପାଇଛି ବୈଠକ ପରେ ଜାରି ଏକ ମିଳିତ ବିବୃଭିରେ କୁହାଯାଇଛି ଯେ ପୂର୍ବରୁ ଉଭୟ ଦେଶ ମଧ୍ୟରେ ଥିବା ସମସ୍ତ ରାଜିନାମାକୁ ସମ୍ମାନ ପ୍ରଦାନ କରାଯିବା ସହିତ ଯେପରି ସୀମାରେ କୌଣସି ଉଉେଜନା ପ୍ରକାଶ ନପାଏ ସେଥିପାଇଁ ଉଭୟ ଦେଶ ସତର୍କ ରହିବେ ଉଭୟ ଦେଶ ମଧ୍ୟରେ ସୀମା ବିବାଦ ସମ୍ପର୍କିତ ଆଲୋଚନା ଜାରି ରଖିବାକୁ ଦୁଇନେତା ରାଜି ହୋଇଛନ୍ତି ସୀମାରେ ପରିସ୍ଥିତି ସ୍ୱାଭାବିକ ହେବା ପରେ ସେହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସହିତ ଉଭୟ ଦେଶ ମଧ୍ୟରେ ଆସ୍ଥା ଓ ବିଶ୍ୱାସକୁ ଦୃଢ଼ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଦୁଇନେତା ସହମତ ହୋଇଛନ୍ତି ମନ୍ତ୍ରୀ ଶ୍ରୀ ଜୟଶଙ୍କର ସୀମା ବିବାଦର ସମାଧାନ ଦିଗରେ ପ୍ରୟାସ ଜାରି ରହିଥିବା ବେଳେ ଉଭୟ ଦେଶ ମଧ୍ୟରେ ବିକାଶ ମୂଳକ ଯୋଜନାକୁ ମଧ୍ୟ ଆଗକୁ ନେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ତେବେ ବର୍ଭମାନର ଉଭେଜନାମୂଳକ ପରିସ୍ଥିତିର ତୁରନ୍ତ ସମାଧାନ ହେବା ଉଭୟ ଦେଶର ହିତରେ ବୋଲି ଡକ୍ଟର ଜୟଶଙ୍କର ମତପ୍ରକାଶ କରିଛନ୍ତି

ସେ ଏହି ଅବସରରେ ବିବେକାନନ୍ଦଙ୍କ ଚିକାଗୋ ଉଦ୍ବୋଧନକୁ ପଢ଼ିବାକୁ ଯୁବ ସମାଜକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆଜିର ଦିନରେ ଆମେରିକା ଉପରେ ହୋଇଥିବା ଆକ୍ରମଣକୁ ମଧ୍ୟ ବିଶ୍ୱ ମନେପକାଉଛି ସେ କହିଛନ୍ତି ଆଚାର୍ଯ୍ୟ ବିନୋବା ଭାବେଙ୍କ ଜୟ ଜଗତ ମାର୍ଗ ଓ ସ୍ୱାମୀ ବିବେକାନନ୍ଦଙ୍କ ବିଶ୍ୱ ଭାତୃତ୍ୱଭାବର ବାର୍ତ୍ତାକୁ ଯଦି ମାନବ ସମାଜ ଅନୁସରଣ କରିଥାନ୍ତା ତେବେ ପରବର୍ତ୍ତୀ ସମୟରେ ବିଶ୍ୱରେ ଅନେକ ବିପତ୍ତିକୁ ଏଡାଇ ଦିଆଯାଇ ପାରିଥାନ୍ତା ବ୍ୟାଙ୍କ ବରୋ ବ୍ୟାଙ୍କ ଋଣ ଗ୍ରହୀତାମାନଙ୍କର ଋଣ ଛାଡ଼ କରିବା ଉପରେ ଆକଳନ କରିବା ପାଇଁ ସରକାର ଏକ ତିନିଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି ପୂର୍ବତନ ସିଏଜି ରାଜୀବ ମେହେର୍ଷିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି କୋଭିଡ୍ ନାଇଷ୍ଟିନ୍ ପରିପ୍ରେକ୍ଷୀରେ ଋଣ ଉପରେ ସୁଧ ଛାଡ଼ ହେବା ପରେ ଏହା ଜାତୀୟ ଅର୍ଥନୀତି ଓ ଦେଶର ଆର୍ଥିକ ସ୍ଥିତି ଉପରେ କି ପ୍ରଭାବ ପକାଇବ ସେ ନେଇ ଆକଳନ କରାଯିବ ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କର ଆର୍ଥିକ ସମସ୍ୟା ଦୂର କରିବା ନେଇ କିଭଳି ପଦକ୍ଷେପ ଗ୍ରହଣ କରାଯାଇ ପାରିବ ସେସବୁ ଉପରେ ଏହି କମିଟି ପରାମର୍ଶ ଦେବ ଆସନ୍ତା ଏକସପ୍ତାହ ମଧ୍ୟରେ କମିଟି ତା'ର ରିପୋର୍ଟ ପ୍ରଦାନ କରିବ